ଶେଷ ମୁହର୍ତ୍ତରେ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ସମ୍ମର୍କ ଛିନ୍ନ ହୋଇଛି ରୋଭର ପ୍ର ଧରି ଚନ୍ଦ୍ରପୂଷ୍ଟରେ ଲ୍ୟାଶ୍ତର ବିକ୍ରମ ଅବତରଣ କରୁଥିବା ବେଳେ ଏହି ସମସ୍ୟା ଦେଖାଦେଇଛି

ସଫଳତା ଓ ବିଫଳତାକୁ ପଛକୁ ପକାଇ ଜୀବନରେ ଅଗ୍ରସର ହେବାକ୍ ପ୍ରଧାନମନ୍ତୀ ଛାତ୍ରଛାତ୍ରୀମାନଙ୍କ୍ ପରାମର୍ଶ ଦେଇଛନ୍ତି

ଆଜି ସକାଳେ ଉଭୟ ଶ୍ରୀମନ୍ଦିର ଯାଇ ମହାପ୍ରଭ୍ତଙ୍କ ଦର୍ଶନ କରିବା ସହିତ ଶ୍ରୀମନ୍ଦିର ଭିତର ଓ ବାହାର ସ୍ପିତିର ଅନୁଧାନ କରିବେ ପରେ ଶ୍ରୀମନ୍ଦିର ଚାରିପାର୍ଶ୍ୱରୁ ଚାଲିଥିବା ଉଛେଦ ପ୍ରକ୍ରିୟା ଓ ବର୍ଉମାନର ସ୍ଥିତି ବୁଲି ଦେଖିବେ